କରୋନା କଟକଶା ମଧ୍ଧରେ ବଜେଟ୍ ଅଧିବେଶନ ଅନୁଷ୍ଠିତ ହେଉଥିବାରୁ ସମସ୍ତ ମନ୍ତୀ ବିଧାୟକ ବିଧାନସଭା କର୍ମଚାରୀ ଓ ଅନ୍ୟ କର୍ମଚାରୀଙ୍କ କୋଭିଡ୍ ପରୀକ୍ଷା କରାଯାଇଛି

ଏହାସହ ଶିକ୍ ଯୋଗାଣ ଚାହିଦା ମେକ୍ ସେ କହିଛନ୍ତି ଖଣି କ୍ଷେତ୍ରରେ ସ୍ବଛତା ପାଇଁ ଲୁହାପଥରର ତଦାରଖ ନିମନ୍ତେ ବିଭିନ୍ ପଦକ୍ଷେପ ନିଆଯାଇଛି ଗତ କିଛି ବର୍ଷ ମଧ୍ଧରେ ଅନେକ ବଡ଼ ବଡ଼ ଖଶିର ନିଲାମ ପ୍ରକ୍ରିୟା ସଫଳତାର ସହ କରାଯାଇଛି